ନୂଆଦିଲ୍ଲୀଠାରେ ଗତକାଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା କହିଛନ୍ତି ଅଳ୍ପ କେତେକ ସ୍ଥାନରେ ଭିଭିପାଟ ମେସିନ୍ର ଯାନ୍ତ୍ରିକ ତ୍ରଟି ଛାଡ଼ି ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ତେବେ ଏହି ମେସିନଗୁଡ଼ିକୁ ସଙ୍ଗେସଙ୍ଗେ ବଦଳାଯାଇଥିଲା ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଅନୁରୂପ ସହଯୋଗ ଯୋଗାଇଦେବା ଲାଗି ଶ୍ରୀ ଅରୋରା ସଂପୃକ୍ତ ନିର୍ବାଚନ ମଣ୍ଡଳୀର ମତଦାତାଙ୍କୁ ନିବେଦନ କରିଛନ୍ତି

ଇତିମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଭୋଟରମାନଙ୍କୁ ଆକୁଷ୍ଟ କରିବା ପାଇଁ ଜୋରସୋରରେ ପ୍ରଚାର ଚଳାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଦେଶର ସେନାବାହିନୀର କଲ୍ୟାଣ ସ୍ତୁନିଶ୍ଚିତ କରିବା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ଦିଗରେ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ସେନା କମାଣ୍ଡର ସମ୍ମିଳନୀକୁ ସମ୍ଘୋଧିତ କରି ସେ ଏହା କହିଛନ୍ତି ଶ୍ରୀ ସିଂ କହିଛନ୍ତି ସେନାବାହିନୀକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜିତ କରିବା ସହ ଶକ୍ତିଶାଳୀ କରିବା ଲାଗି ବଜେଟରେ ଅର୍ଥର ଅଭାବ ରହିବ ନାହିଁ କେନ୍ଦ୍ରୀୟ ସୁରକ୍ଷାବଳ ପୋଲିସ ଓ ସେନା ମଧ୍ୟରେ ଉତ୍ତମ ସମନ୍ୱୟ ଥିବାଯୋଗୁଁ ଜାମ୍ମୁ କାଶ୍ମୀରରେ ଶାନ୍ତିର ବାତାବରଣ ସୃଷ୍ଟି ହେବା ସହ ସେଠାରେ ସାମଗ୍ରିକ ବିକାଶ ମଧ୍ୟ ସମ୍ଭବ ହୋଇପାରିଛି ସେହିଭଳି ସୀମାପାର ଆତଙ୍କବାଦ ଓ ଯୁଦ୍ଧ ବିରତି ଉଲ୍ଫୁଘନ ତଥା ବାହ୍ୟ ଆକ୍ରମଣ ବିବଦର ମୁକାବିଲା ଦିଗରେ ଭାରତୀୟ ସେନାର ଭୂମିକାକୁ ଶ୍ରୀ ସିଂ ପ୍ରଶଂସା କରିଛନ୍ତି ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ବଜାୟ ରଖିବା ଲାଗି ସେନାକୁ ସର୍ବୋଉମ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ଓ ଅତ୍ୟନ୍ତ ପ୍ରତିକୃଳ ପରିବେଶରେ ରହିବା ଲାଗି ଆବଶ୍ୟକ ପୋଷାକ ଯୋଗାଣ ସୁନିଶ୍ଚିତ କରିବା ହେଉଛି ସରକାରଙ୍କ ନୈତିକ ଦାୟିତ୍ୱ ମହିଳାଙ୍କୁ ସ୍ଥାୟୀ କମିଶନ ମଂଜୁରୀ ପ୍ରଦାନ ନିଷ୍ପତ୍ତି ଦ୍ୱାରା ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବୃଭିଗତ ବିକାଶ ଲାଗି ଏକ ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ସିଂ କହିଛନ୍ତି ଏସ୍ ଜୟଶଙ୍କର ଭାରତ ଓ ମଧ୍ୟଏସୀୟ କଥାବାର୍ତ୍ତାର ଦ୍ୱିତୀୟ ବୈଠକ ଗତକାଲି ବୈଦେଶିକ ମନ୍ତ୍ରୀ ଏସ୍କୟଶଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ କାଜାଖସ୍ଥାନ ତାଜିକ୍ସ୍ଥାନ ତୁର୍କିମେନିସ୍ଥାନ ଓ ଉଜ୍ବେକିସ୍ଥାନର ବୈଦେଶିକମନ୍ତ୍ରୀ ଏବଂ କିରିଗିଜ୍ ରିପବ୍ଲିକର ପ୍ରଥମ ଉପବୈଦେଶିକ ମନ୍ତ୍ରୀ ଅଂଶ ଗ୍ରହଣ କରିଥିଲେ ବୈଠକରେ ଜାରି କରାଯାଇଥିବା ମିଳିତ ବିବୃତ୍ତିରେ କୋଭିଡ ନାଇଷ୍ଟିନ୍ ବିଶ୍ୱ ମହାମାରୀ ବିରୂଦ୍ଧରେ ଲଢ଼େଇ କରିବା ଲାଗି ମିଳିତ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରାଯାଇଛି

ଭାରତ ସହ ମଧ୍ୟଏସୀୟ ରାଷ୍ଟ୍ରଗୁଡ଼ିକର ଅର୍ଥନୈତିକ ସହଯୋଗ ଓ ବ୍ୟବସାୟ ବୃଦ୍ଧି କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଉପରେ ମଧ୍ୟ ମନ୍ତ୍ରୀମାନେ ଗୁରୁତ୍ୱ ଆରୋପ କରିଛନ୍ତି ଇରାନରେ ଚବାହାର ବନ୍ଦରର ଭିଭିମିର ଆଧୁନିକୀକରଣ ଦିଗରେ ଭାରତର ପଦକ୍ଷେପକୁ ମଧ୍ୟ ମିଳିତ ବିବୃତିରେ ପ୍ରଶଂସା କରାଯାଇଛି ଏହି ଅବସରରେ ଅଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ଆତଙ୍କବାଦକୁ ଦୃଢ଼ ନିନ୍ଦା କରିବା ସହ ଏହାର ଭିଭିଭୂମି ପାର୍ଷି ଯୋଗାଣ ଏବଂ ସମସ୍ତ ନେଟୱର୍କକୁ ସମ୍ପର୍ଣ୍ଣ ବନ୍ଦ କରିବା ଦିଗରେ ନିଜର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଜେକେ ଜଳଜୀବନ ମିଶନ ଜାନ୍ମୁ କାଶ୍ମୀରରେ ଜଳଜୀବନ ମିଶନର କାର୍ଯ୍ୟକାରିତା ନେଇ ଉପରାଜ୍ୟପାଳଙ୍କ ପରାମର୍ଶଦାତା ରାଜୀବ ରାଇ ଭଟନାଗର ଗତକାଲି ସମୀକ୍ଷା କରିଛନ୍ତି ଶ୍ରୀନଗରଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ମିଶନର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି ଜଳର ଶୁଦ୍ଧତାକୁ ପରୀକ୍ଷା କରିବା ପାଇଁ ମଧ୍ୟ ବୈଠକରେ ଶ୍ରୀ ଭଟନାଗର ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ଲାଗି ଶ୍ରୀ ଭଟନାଗର ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଦେଶରେ ଚିକିିିତ ହେଉଥିବା ସଂକ୍ରମିତମାନଙ୍କ ତୁଳନାରେ ଆରୋଗ୍ୟ ଲୋକଙ୍କ ସଂଖ୍ୟା ବାରଗୁଣା ଅଧିକ ରହିଛି

ପ୍ରତିଦିନ ଅଧିକ ସଂଖ୍ୟାରେ ଲୋକମାନେ ଆରୋଗ୍ୟଲାଭ କରିବା ଓ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଭାରତରେ ଚିକିିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କମିବାରେ ଲାଗିଛି

ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଗତକାଲି ଭାଟିଶ୍ଡାସ୍ଥିତ ଅଖିଳ ଭାରତୀୟ ଭେଷଜ ପ୍ରତିଷ୍ଠାନ ଏମ୍ସରେ ରେଡିଓ ଡାଇଗ୍ନୋସିସ୍ ସୁବିଧାର ଶ୍ରଭାରମ୍ଭ କରିଛନ୍ତି ସେ କହିଛନ୍ତି ଯେ ଭାଟିଣ୍ଡାରେ ନ୍ତନ ଏମ୍ସ ପ୍ରତିଷ୍ଠା ହେବା ଦ୍ୱାରା ସ୍ପାସ୍ଥ୍ୟଶିକ୍ଷା ଓ ତାଲିମର ଉପଯୁକ୍ତ ର୍ପାନ୍ତର ହୋଇ ପାରିବା ସହ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ଆବଶ୍ୟକତା ମଧ୍ୟ ପୂରଣ କରିପାରିବ ସ୍ଥାନୀୟ ଜନସାଧାରଣଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ମଧ୍ୟ ଯୋଗାଇ ଦିଆଯାଇ ପାରିବ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଫେସର ତ୍ୟାଗୀଙ୍କ ବିରୋଧରେ ତଦନ୍ତ ଆଦେଶ ଦେଇଛନ୍ତି

ସ୍ୱାସ୍ଥ୍ୟଗତ କାରଣରୁ ପ୍ରଫେସର ଯୋଶୀ ଛୁଟିରେ ଅଛନ୍ତି ଇତିମଧ୍ୟରେ ପ୍ରଫେସର ତ୍ୟାଗୀ କୁଳପତି ଭାବେ ଗ୍ରହଣ କରିଥିବା ସମସ୍ତ ପଦକ୍ଷେପକୁ ରଦ୍ଦ କରାଯାଇଛି ଶିକ୍ଷା ମନ୍ତ୍ରଣାଳୟ କହିଛି କର୍ତ୍ତବ୍ୟରେ ଅବହେଳା ସମେତ ପ୍ରଫେସର ତ୍ୟାଗୀଙ୍କ ବିରୁଦ୍ଧରେ ପ୍ରଶାସନିକ ଅବହେଳା ତଥା ବେଆଇନ କାର୍ଯ୍ୟକଳାପ ନେଇ ମଧ୍ୟ ଅନେକ ଅଭିଯୋଗ ରହିଛି

ଡିଜିସିଏ ପକ୍ଷରୁ ଗତକାଲି ଜାରି ଏକ ବିଞ୍ଜପ୍ତିରେ ଏହି ସ୍ବଚନା ଦିଆଯାଇଛି ତେବେ ମାଲବାହୀ ବିମାନ ଏବଂ ସ୍ପତନ୍ତଭାବେ ଅନୁମୋଦିତ ବିମାନ ଚଳାଚଳ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ୱଷ୍ଟ କରାଯାଇଛି

ସେହିଭଳି ଜୁଲାଇରୁ କେତେକ ନିର୍ଦ୍ଦିଷ୍ଟ ଦେଶ ସହ ଦ୍ୱିପାକ୍ଷୀକ ଏୟାର ବବଲ୍ ରାଜିନାମା ଅନୁଯାୟୀ ସ୍ୱତନ୍ତ୍ର ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ ହୋଇଛି

ଆଇପିଏଲ୍ ଆବୁଧାବିଠାରେ ଅନୁଷ୍ଠିତ ଗତକାଲିର ଆଇପିଏଲ୍ ମ୍ୟାଚ୍ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ନ ପ୍ଲେ ଅଫ୍ରେ ନିଜ ସ୍ଥାନ ପକ୍କା କରିଛି

ମୁମ୍ୟାଇ ଇଣ୍ଡିଆନ୍ସ ଟସ୍ କିତି ବାଙ୍ଗାଲୋରକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା

ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବେ ଘୋଷିତ ହୋଇଛନ୍ତି

କ୍ରିକେଟ୍ କାର୍ଯ୍ୟସ୍ଟଚୀ ଭାରତୀୟ କ୍ରିକେଟ୍ ଦଳର ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ନେଇ କାର୍ଯ୍ୟସଚୀ ଚଡ଼ାନ୍ତ ହୋଇଛି